ଟସ୍ ଜିତି ଓ୍ବେଷ୍ଟଇଣ୍ଡିଜ୍ ବୋଲିଂ ପାଇଁ ନିଷ୍ପଭି ନେଇଛି ଝାଡ଼ଖଣ୍ଡ ଇଲେକ୍ସନ ଝାଡ଼ଖଣ୍ଡରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ସମସ୍ତ ପ୍ରକାରର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି ଯେ ଇତିମଧ୍ୟରେ ପୋଲିଂ ଦଳ ନିଜ ନିଜ ବୁଥ୍ ଅଭିମୁଖେ ଯାତ୍ରା କରିବା ଆରମ୍ଭ କରିଛନ୍ତି ଆଜି ଅପରାହୁ ସୁଦ୍ଧା ଏହି ଦଳଗୁଡ଼ିକ ନିଜ ନିଜ ବୁଥ୍ରେ ପହଞ୍ଚବା ଲାଗି ସେମାନଙ୍କୁ କୁହାଯାଇଛି ବୋଲି ଶ୍ରୀ ଚୌବେ କହିଚ୍ଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଦୁମ୍କାଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ଏହାଛଡ଼ା କଂଗ୍ରେସ ଆର୍ଜେଡି ବାମପନ୍ତୀ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ପ୍ରଚାର ଅଭିଯାନ ଜୋରସୋର ଚାଲିଛି ଜେଏମ୍ଏମ୍ର କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ ଜେଭିଏମ୍ର ମୁଖ୍ୟ ବାବୁଲାଲ ମାରାଣ୍ଡି ଏବଂ ଆଜ୍ସୁର ମୁଖ୍ୟ ସୁଦେଶ କୁମାର ମହାତୋ ମଧ୍ୟ ବିଭିନ୍ନ ନିର୍ବାଚନୀ ସଭାରେ ଭାଷଣ ଦେବାର କାର୍ଯ୍ୟସ୍କଚୀ ଚଡ଼ାନ୍ତ ହୋଇଛି

ଏମାନଙ୍କ ମଧ୍ୟରେ ଦଳର ପୂର୍ବତନ ରାଜ୍ୟ ସଭାପତି ତଳାମାରାଣ୍ଡି ଏବଂ ଦଳର ପୂର୍ବତନ ମୁଖପାତ୍ର ପ୍ରବୀଣ ପ୍ରଭାକର ଅଛନ୍ତି ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବା କାରଣରୁ ଏମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

ଆସାମ ସିଏମ୍ ଅପିଲ୍ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପୁନର୍ବାର କହିଛନ୍ତି ଯେ ତାଙ୍କ ସରକାର ରାଜ୍ୟବାସୀଙ୍କ ଅଧିକାରର ସୁରକ୍ଷା ପାଇଁ ବଦ୍ଧପରିକର ଆନ୍ଦୋଳନ ପରିହାର କରିବା ପାଇଁ ରାଜ୍ୟବାସୀଙ୍କୁ ଆବେଦନ କରିବା ସହ ସେ କହିଛନ୍ତି ଯେ ନାଗରିକ ସଂଶୋଧନ ବିଲ୍କୁ ନେଇ ଆସାମରେ କିଛି ଲୋକ ଅପପ୍ରଚାର ଚଳାଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଜନସାଧାରଣ ଏଭଳି ଗୁଜବରେ ବିଶ୍ୱାସ ନ କରିବାକୁ ସେ ନିବେଦନ କରିଛନ୍ତି ତାଙ୍କ ସରକାର ଏମିତି କିିିି କରିବେ ନାହିଁ ଯାହା ଆସାମ ଓ ଏହାର ଅଧିବାସୀଙ୍କ ସ୍ୱାର୍ଥ ବିରୋଧରେ ଯିବ ତେଣୁ ରାଜ୍ୟସରକାରଙ୍କ ଉପରେ ବିଶ୍ୱାସ ରଖିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ନାଗରିକତ୍ୱ ସଂଶୋଧନ ବିଲ୍ ନେଇ ଯଦି କିଛି ସମସ୍ୟା ଥାଏ ତାହା ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ତାଙ୍କ ସରକାର ପ୍ରସ୍ତୁତ ଆମ ପ୍ରତିନିଧି ଜଣାଇଛନ୍ତି ଯେ ଶ୍ରୀ ସୋନୱାଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଖୁବ୍ଶୀଘ୍ର ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ରାଜ୍ୟର ପରିସ୍ଥିତି ସଂପର୍କରେ ଅବଗତ କରାଇବେ ଇତିମଧ୍ୟରେ ପରିସ୍ଥିତିରେ ଉନ୍ନତି ଘଟିବାରୁ ଗୁଆହାଟି ଏବଂ ଦିବ୍ରଗଡ଼ରେ ଦିନ କର୍ଫ୍ୟୁକ୍ କୋହଳ କରାଯାଇଛି ଦିବ୍ରଗଡ଼ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଛି ଗୁଆହାଟିସ୍ଥିତ ଆଞ୍ଚଳିକ ବିମାନ ବନ୍ଦର ପ୍ରାଧିକରଣ କାର୍ଯ୍ୟାଳୟ ପକ୍ଷରୁ ଗୁଆହାଟି ବିମାନ ବନ୍ଦରରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ଏକହଜାର ମଧ୍ୟାହୁ ଭୋଜନ ଓ ରାତ୍ରି ଭୋଜନ ପ୍ୟାକେଟ୍ ଯୋଗାଇଦେବାକୁ ନିଷ୍ପଭି ନେଇଛି

ପିଏମ୍ ପଟେଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ତାଙ୍କ ଶ୍ରାଦ୍ଧ ଅବସରରେ ଗଭୀର ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ଏକ ଟ୍ୱିଟ୍ରେ ସେ କହିଛନ୍ତି ଯେ ରାଷ୍ଟ୍ର ପ୍ରତି ତାଙ୍କର ଅତୁଳନୀୟ ସେବା ଦ୍ୱାରା ଦେଶବାସୀ ସର୍ବାନ୍ତକରଣରେ ଅନୁପ୍ରାଣିତ ହୋଇଛନ୍ତି

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱଡେକର ସର୍ଦ୍ଦାର ପଟେଲଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି

ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଦେଶ ମିଶ୍ରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ନିଜର ଦୂଢ଼ ମନ ଓ ଅଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ସେ ଏବେ ମଧ୍ୟ ଲୋକଙ୍କ ପାଇଁ ପ୍ରେରଣାର ଉସ ହୋଇ ରହିଛନ୍ତି ଏକ୍ ଭାରତ ଓ ଦୃଢ଼ ଭାରତ ଗଠନରେ ତାଙ୍କ ବିଚାର ଓ ପ୍ରେରଣା ସବୁବେଳେ ମନେରହିବ ସର୍ଦ୍ଦାର ପଟେଲଙ୍କ ସମର୍ପିତ ଆଦର୍ଶ ଓ ଦୃଢ଼ ନେତୃତ୍ୱ ଦ୍ୱାରା ପ୍ରଭାବିତ ହୋଇ ଭାରତ ସରକାର ଏବେ କାର୍ଯ୍ୟ କରୁଛନ୍ତି

ନିର୍ଦ୍ଧାରିତ ସମୟ ମଧ୍ୟରେ ଏଥିରେ କୌଣସି ନିର୍ଣ୍ଣୟ ନିଆଯାଇ ପାରିନାହିଁ

ସବୁ ରାଷ୍ଟ୍ର ପରିବେଶ ସୁରକ୍ଷା ନେଇ ନିଜ ନିଜର ମତାମତ ଦେବା ସହ ରାଜିନାମା ସଂକ୍ରାନ୍ତ ଚିଠା ତାଲିକା ଚ୍ଚଡ଼ାନ୍ତ କରିବାକୁ ସୁଶ୍ରୀ ସ୍କିଟ୍ ଅନୁରୋଧ କରିଛନ୍ତି ସେ କହିଛନ୍ତି ଏହି ସମ୍ମିଳନୀକୁ ସାରା ଦୁନିଆ ଆଗ୍ରହର ସହ ଅନେଇ ରହିଛି ଏଥିରେ କୌଣସି ନିଷ୍ପଭି ବାହାରିବ ବୋଲି ସମସ୍ତଙ୍କର ଆଶା ରହିଛି ଆମେ ସେ ଆଶା ପ୍ରରଣ କରିବା ଉଚିତ ବୋଲି ସେ କହିଛନ୍ତି ଏହି ସମ୍ମିଳନୀରେ ଧନୀ ବିକଶିତ ବିକାଶଶୀଳ ଓ ଗରିବ ରାଷ୍ଟ୍ରମାନେ ନିଜ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବା ସହ ଜିଦ୍ରେ ଅଟଳ ରହିବାରୁ ବୁଝାମଣା ହୋଇପାରୁ ନାହିଁ ବିଶେଷକରି ଶିଳ୍ପ କାରଖାନାରେ କୋଇଲା ଭଳି ଜୈବିକ ଇନ୍ଧନର ବ୍ୟବହାରକୁ ବନ୍ଦ କରାଗଲେ ଘଟିବାକୁଥିବା ଆର୍ଥିକ କ୍ଷତିର ଭରଣା କୋଇଲା ବ୍ୟବହାର ଦ୍ୱାରା ବାୟୁମଣ୍ଡଳରେ ମିଶୁଥିବା ଅଙ୍ଗାରକାମୁ ଏବଂ ପରିବେଶ ପ୍ରଦ୍ଷଣ ଯୋଗୁଁ ତାପମାତ୍ରା ବୃଦ୍ଧି ଆଦି ପ୍ରସଙ୍ଗ ନେଇ ସଭ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସମ୍ମତି ହୋଇପାରୁ ନାହିଁ

ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଏହି ଫାସ୍ଟ୍ୟାଗ୍ ବ୍ୟବସ୍କା ଅତି ସହଜ ଭାବରେ କାର୍ଯ୍ୟ କରୁଛି

ହାଇବ୍ରିଡ୍ ଲେନ୍ରେ ଉଭୟ ଫାସ୍ଟ୍ୟାଗ୍ ଏବଂ ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ଫି' ଆଦାୟ ହେବ ଆସନ୍ତା ଏକମାସ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ପରୀକ୍ଷାମ୍ଭଳକ ଭାବେ କାର୍ଯ୍ୟକାରୀ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଫାସ୍ଟ୍ୟାଗ୍ ମାଧ୍ୟମରେ ସମୟ ଏବଂ ଇନ୍ଧନ ସଞ୍ଚୟ ହେବା ସହ ପ୍ରଦୃଷଣ ମାତ୍ରା ମଧ୍ୟ ହ୍ରାସ କରାଯାଇ ପାରିବ ପ୍ରତ୍ୟେକ ଟୋଲ୍ଗେଟ୍ରେ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜା ଯାଇଥିବାରୁ ଗାଡ଼ି ଚାଳକମାନଙ୍କୁ ଗାଡ଼ି ଅଟକାଇ ଫି' ଦେବାର ଆବଶ୍ୟକତା ରହିବ ନାର୍ହି

ଶୁକ୍ରବାର ଦୁଇପକ୍ଷ ମଧ୍ୟରେ ଅନୁଷ୍ଠିତ ବାଣିଜ୍ୟ କଥାବାର୍ତ୍ତାରେ କିିିି ଅଗ୍ରଗତି ଘଟିବା ପରେ ଚୀନ୍ ଏହି ପଦକ୍ଷେପ ନେଇଛି ଉଭୟ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ଅବସାନ ପାଇଁ ଚୀନ୍ ଓ ଆମେରିକା ଉଦ୍ୟମ ଆରମ୍ଭ କରିଛନ୍ତି

ପ୍ରୋଟେକ୍ ଚିଲ୍ଡ୍ରେନ୍ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ପଥର ଫିଙ୍ଗା ଭଳି ବେଆଇନ କାର୍ଯ୍ୟକଳାପରେ ପିଲାମାନଙ୍କୁ ବ୍ୟବହାର କରାଯାଉଥିବା ଘଟଣାକୁ ପ୍ରତିହତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଶିଶୁ ଅଧିକାର ସୁରକ୍ଷା ଜାତୀୟ କମିଶନ ସବୁରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏନର୍ଜି ଆୱାର୍ଡ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍କେ ସିଂହ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରିଛନ୍ତି

ସିଜେଆଇ ନାଗପୁର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ଏ ବୋବଡେ କହିଛନ୍ତି ଯେ ଅଦାଲତଗୁଡ଼ିକରେ ନିଷ୍ପଭି ଗ୍ରହଣ ପ୍ରକ୍ରିୟାରେ କୃତ୍ରିମ ବୌଦ୍ଧିକତା ବ୍ୟବହାର କରିବାର କୌଣସି ଯୋଜନା ନାହିଁ ସେ କହିଛନ୍ତି ବିଚାର ବିଭାଗୀୟ ନିଷ୍ପତ୍ତି ପ୍ରକ୍ରିୟାରେ ମଣିଷର ମସ୍ତିଷ୍କକୁ ପୂର୍ବଭଳି ବ୍ୟବହାର କରାଯିବ ଏବଂ ଏଥିରେ କୁତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ ଉପଯୁକ୍ତ ବିକଳ୍ପ ନୁହେଁ